ଏହି ଘଟଣାର ତଦନ୍ତପାଇଁ ରାଷ୍ଟ୍ରପତି ମୈତ୍ରୀପାଳ ସିରିସେନା ଏକ ସ୍ୱତନ୍ତ୍ର କମିଟି ନିଯୁକ୍ତ କରିଛନ୍ତି

ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତ ଉତ୍ତର ପୂର୍ବ ଦିଲ୍ଲୀରୁ ପ୍ରତିଦ୍ୱନ୍ଦ୍ୱିତା କରିବେ

ଶ୍ରୀଲଙ୍କା ସୁପ୍ରିମ୍କୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ସ୍ପତନ୍ତ କମିଟି ଏହି ବିସ୍ଫୋରଣ ଘଟଣାର ତଦନ୍ତ କରି ଦୂଇ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବେ ବୋଲି ରାଷ୍ଟ୍ରପତି ମୈତ୍ରୀପାଳ ସିରିସେନା ଘୋଷଣା କରିଛନ୍ତି

ଗତ ସନ୍ଧ୍ୟାରେ ଶ୍ରୀଲଙ୍କାର ବନ୍ଦରନାଏକ ବିମାନ ବନ୍ଦର ନିକଟରେ ଆଇଇଡି ଥିବା ଜଣାପଡ଼ିବା ପରେ ସ୍ରରକ୍ଷା କର୍ମୀ ଏହାକୁ ନିଷ୍କ୍ରିୟ କରିଥିଲେ ଦେଶର ସମସ୍ତ ସମ୍ଭେଦନଶୀଳ ସ୍ଥାନଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ଗତକାଲି ଅପରାହ୍କରୁ ଦେଶବ୍ୟାପୀ ଜାରି କରାଯାଇଥିବା କର୍ଫ୍ୟୁକ୍ ଇତିମଧ୍ୟରେ ଉଠାଇ ଦିଆଯାଇଛି ତେବେ ଆସନ୍ତାକାଲି ପର୍ଯ୍ୟନ୍ତ ଦେଶରେ ସମସ୍ତ ବିଦ୍ୟାଳୟଗୁଡ଼ିକୁ ବନ୍ଦ୍ କରାଯାଇଥିବାବେଳେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମସ୍ତ ବିଶ୍ୱବିଦ୍ୟାଳୟଗୁଡ଼ିକୁ ବନ୍ଦ୍ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ଇଣ୍ଟରପୋଲ୍ ଲଙ୍କା ବ୍ଲାଷ୍ଟ ଅନ୍ୟପକ୍ଷରେ ଏହି ବିସ୍ଫୋରଣ ଘଟଣାର ତଦନ୍ତ ଲାଗି ଶ୍ରୀଲଙ୍କା ସରକାର ଯଦି ଅନୁରୋଧ କରନ୍ତି ତେବେ ଏହାର ତଦନ୍ତ ଦିଗରେ ସମସ୍ତ ସହାୟତା ଯୋଗାଇଦେବାକୁ ପ୍ରସ୍ତୁତ ବୋଲି ଇଣ୍ଟରପୋଲ୍ ପକ୍ଷରୁ କୁହାଯାଇଛି ଇଣ୍ଟର୍ପୋଲ୍ର ମହାସଚିବ ଯୁର୍ଗେନ୍ ଷକ୍ ଏକ ଟ୍ୱିଟ୍ ବାର୍ତ୍ତାରେ ଏହି ସୂଚନା ଦେଇଛନ୍ତି ପୋଲିଂ ଥାର୍ଡ଼ ଫେଜ୍ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ତୂତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି

ଏହି ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳର ବହୁ ବରିଷ୍ଠ ନେତୃବୃନ୍ଦଙ୍କ ଭାଗ୍ୟ ନିର୍ଦ୍ଧାରିତ ହେବ ସେମାନଙ୍କ ମଧ୍ୟରେ ବିଜେପି ଅଧ୍ୟକ୍ଷ ଅମିତ୍ ଶାହା କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି କଂଗ୍ରେସ ନେତା ଶଶି ଥରୁର୍ ସମାଜବାଦୀ ପାର୍ଟିର ବରିଷ୍ଣ ନେତା ମୁଲାୟମ୍ ସିଂ ଯାଦବ ଏବଂ ଆର୍କେଡିର ଶରଦ୍ ଯାଦବ ଅନ୍ୟତମ ନିର୍ବାଚନକୁ ନିରପେକ୍ଷ ତଥା ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ଧ କରିବା ଲାଗି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି ଦେଶରେ ସପ୍ତମ ତଥା ଚୃଡ଼ାନ୍ତ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଲାଗି ଆକି ବିଜ୍ଞପ୍ତି ଜାରି କରାଯାଇଛି

ଏହି ପର୍ଯ୍ୟାୟରେ କେନ୍ଦ୍ର ଶାସିତ ଅଞ୍ଚଳ ଚଣ୍ଡୀଗଡ଼ର ଗୋଟିଏ ଆସନ ପାଇଁ ମଧ୍ୟ ଭୋଟ ଗ୍ରହଣ କରାଯିବ

ଇତିମଧ୍ୟରେ ପରବର୍ତ୍ତୀ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାର କାର୍ଯ୍ୟ କୋର୍ ଧରିଛି ବିଜେପି ପକ୍ଷର୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମହାରାଷ୍ଟ୍ରର ଦିନ୍ଦୋରି ଏବଂ ନାନ୍ଦୁର୍ବାର୍ଠାରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ସେହିଭଳି ଶ୍ରୀ ମୋଦି ଆଜି ରାଜସ୍ଥାନର ଉଦୟପ୍ରର ଓ ଯୋଧ୍ପ୍ରଠାରେ ମଧ୍ୟ ଆୟୋଜିତ ଜନସଭାରେ ଉଦ୍ବୋଧନ ଦେଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର କରିବେ ବିକେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ମଧ୍ୟ ପଣ୍ଟିମବଙ୍ଗର ବିଭିନ୍ନ ସ୍ଥାନରେ ଜନସମାବେଶରେ ଉଦ୍ବୋଧନ ଦେଉଛନ୍ତି ଅନ୍ୟପକ୍ଷରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ଉତ୍ତର ପ୍ରଦେଶର ଆମେଠି ଓ ରାୟବରେଲିଠାରେ ଆୟେଜିତ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେବାର କାର୍ଯ୍ୟକମ ରହିଛି କୋଲ୍କାତା ଅମିତ୍ ଶାହା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା କହିଚ୍ଚନ୍ତି କେନ୍ଦ୍ରରେ ଯଦି ତାଙ୍କ ଦଳ କ୍ଷମତାକୁ ଆସେ ତେବେ ଦେଶବ୍ୟାପୀ ଜାତୀୟ ନାଗରିକ ପଞ୍ଜିକା କାର୍ଯ୍ୟକାରୀ କରାଯିବ ଆଜି ସକାଳେ କୋଲ୍କାତାରେ ଏକ ସାମ୍ଭାଦିକ ସମ୍ମିଳନୀରେ ଶ୍ରୀ ଶାହା ଏହି ସ୍ବଚନା ଦେଇଛନ୍ତି ଜାତୀୟ ନାଗରିକ ପଞ୍ଜିକା କାର୍ଯ୍ୟକାରୀ କରିବା ପୂର୍ବରୁ ରାଜ୍ୟସଭାରେ ନାଗରିକତ୍ୱ ସଂଶୋଧନ ବିଲ୍ ପାରିତ କରାଯିବ ବୋଲି ଶ୍ରୀ ଶାହା ସୁନିଶିତ କରିଛନ୍ତି ସମସ୍ତ ବାଂଲାଦେଶୀ ଶରଣାର୍ଥୀ ଏବଂ ଧାର୍ମିକ ଦୂଷ୍ଟିରୁ ସଂଖ୍ୟାଲଘୁମାନଙ୍କୁ ନାଗରିକତ୍ୱ ପ୍ରଦାନ କରାଯିବ ବୋଲି ଶ୍ରୀ ଶାହା କହିଚ୍ଚନ୍ତି ରାଜନାଥ ଏମ୍ପି ବରିଷ୍ଣ ବିଜେପି ନେତା ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଦେଶର ସ୍ୱରକ୍ଷା ପାଇଁ ଯଦି ଆହରି କଠୋର ଆଇନର ଆବଶ୍ୟକତା ପଡ଼ିବ ଏନ୍ଡିଏ ତାହା ଅବଶ୍ୟ କରିବ ଗତକାଲି ମଧ୍ୟପ୍ରଦେଶର ସିଦ୍ଧି ଲୋକସଭା ଆସନପାଇଁ ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାବେଳେ ଶ୍ରୀ ସିଂହ କହିଛନ୍ତି କଂଗ୍ରେସ ଦେଶଦ୍ରୋହ ଆଇନ ଉଠାଇ ଦେବାକୁ ଘୋଷଣା କରିଛି ତେବେ ଏଭଳି ପରିସ୍ଥିତିରେ ଏନ୍ଡିଏ ଚୁପ୍ ହୋଇ ବସିବ ନାହିଁ ଏସ୍ସି ବାୟୋପିକ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍ ସମ୍ପର୍କିତ ବିସ୍ତୃତ ରିପୋର୍ଟ ଆକ୍ଟି ନିର୍ବାଚନ ଆୟୋଗ ସୁପ୍ରିମ୍କୋର୍ଟରେ ଦାଖଲ କରିଛନ୍ତି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ ନିକଟରେ ନିର୍ବାଚନ ଆୟୋଗ ଏହି ରିପୋର୍ଟ ଦାଖଲ କରିଛନ୍ତି ତେବେ ଏହି ରିପୋର୍ଟର ଏକ ନକଲ ସମ୍ପୁକ୍ତ ଚଳଚ୍ଚିତ୍ର ପ୍ରଯୋଜକଙ୍କୁ ଦେବାଲାଗି ମଧ୍ୟ ଅଦାଲତ ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏହି ଚଳଚ୍ଚିତ୍ରକୁ ନିର୍ବାଚନ ଆୟୋଗ ନିଷିଦ୍ଧ କରିଥିବା ନିଷ୍କଭିକୁ ଚ୍ୟାଲେଞ୍ କରି ଆଗତ ହୋଇଥିବା ମାମଲାର ଶୁଣାଶି କରି ଗତ ଶୁକ୍ରବାର ଦିନ ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ ଅନୁଯାୟୀ ଆୟୋଗଙ୍କ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି

ଏହି ତାଲିକାରେ ଦିଲ୍ଲୀର ପ୍ରାର୍ଥୀମାନଙ୍କ ନାମ ରହିଛି ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତ୍ ଉତ୍ତର ପୂର୍ବ ଦିଲ୍ଲୀରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ଦଳ ଅଜୟ ମାକେନ୍ଙ୍କୁ ନୂଆଦିଲ୍ଲୀରୁ ମହାବଳ ମିଶ୍ରଙ୍କୁ ପଣ୍ଟିମ ଦିଲ୍ଲୀ ଜେପି ଅଗ୍ରୱାଲ୍ଙ୍କୁ ଚାନ୍ଦିନୀଚୌକ ଅର୍ବିନ୍ଦର ସିଂହ ଲଭ୍ଲିଙ୍କୁ ପୂର୍ବଦିଲ୍ଲୀ ଏବଂ ରାଜେଶ୍ ଲିଲୋଥିଆଙ୍କୁ ଉତ୍ତର ପଣ୍ଢିମ ଦିଲ୍ଲୀରୁ ପ୍ରାର୍ଥୀ କରିଛି

ବରିଷ୍ଣ ନେତା ତତା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂ ହୁଦାଙ୍କୁ ଦଳ ପକ୍ଷର ସୋନିପତ୍ ଆସନ ଲାଗି ପ୍ରାର୍ଥୀ କରାଯାଇଥିବାବେଳେ ଫରିଦାବାଦ୍ ଆସନରେ ଅବତାର ସିଂ ଭାଦାନାଙ୍କୁ ଦଳ ପ୍ରାର୍ଥୀ କରିଛି ସେହିଭଳି କୁରୁକ୍ଷେତ୍ର ଲାଗି ନିର୍ମଳ ସିଂ କର୍ଷାଲ୍ ଲାଗି କ୍ରଲଦୀପ୍ ଶର୍ମା ଏବଂ ହିସାର ଲୋକସଭା ଆସନ ଲାଗି ଭବ୍ୟ ବିଷ୍ଣୋଇଙ୍କୁ ଦଳ ପକ୍ଷରୁ ପ୍ରାର୍ଥୀ କରାଯାଇଛି ଅନ୍ୟପକ୍ଷରେ ଗତକାଲି ବିଜେପି ପକ୍ଷରୁ ମଧ୍ୟ ଏକ ସାତଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି କେନ୍ଦ୍ରମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନଙ୍କୁ ପୁନର୍ବାର ଚାନ୍ଦିନୀଚୌକ୍ ନିର୍ବାଚନ ମଣ୍ଡଳୀ ଲାଗି ପ୍ରାର୍ଥୀ କରାଯାଇଥିବାବେଳେ ଦିଲ୍ଲୀ ବିଜେପି ଶାଖା ସଭାପତି ମନୋଜ ତିୱାରୀଙ୍କୁ ଦଳ ଉତ୍ତର ପୂର୍ବ ଦିଲ୍କୀରୁ ପ୍ରାର୍ଥୀ କରିଛି ସେହିଭଳି ପ୍ରଭେଶ ବର୍ମାଙ୍କୁ ପଣ୍ଟିମ ଦିଲ୍ଲୀ ଏବଂ ରମେଶ ବିଧୁରିଙ୍କୁ ଦକ୍ଷିଣ ଦିଲ୍ଲୀ ଆସନ ଲାଗି ପାର୍ଟି ପକ୍ଷରୁ ଟିକେଟ୍ ଦିଆଯାଇଛି ସେହିଭଳି କେନ୍ଦ୍ରମନ୍ତ୍ରୀ ହର୍ଦୀପ୍ ପୁରୀଙ୍କୁ ପଞ୍ଜାବର ଅମୃତସରରୁ ପ୍ରାର୍ଥୀ ଭାବେ ଘୋଷଣା କରିଛି

ସୋନିପତ୍ ଆସନ ଲାଗି ଦିଗ୍ବିଜୟ ଚୌତାଲାଙ୍କୁ ଦଳ ପ୍ରାର୍ଥୀ କରିଥିବାବେଳେ କୁରୁକ୍ଷେତ୍ରରୁ ଜୟ ଭଗବାନ୍ ଶର୍ମା ଏବଂ ଗୁରୁଗାଓଁରୁ ମେହେମୁଦ୍ ଖାଁଙ୍କୁ ଦଳ ପକ୍ଷରୁ ଟିକେଟ୍ ଦିଆଯାଇଛି ପିଏମ୍ ଆର୍ଥ ଡେ ଏକ ସୁସ୍ଥ ପୃଥିବୀ ଗଠନ ଲାଗି ଭାରତର ପ୍ରତିଶ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦୋହରାଇଛନ୍ତି ଆଜି ପୃଥିବୀ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଏହି ବାର୍ତ୍ତା ଦେଇଛନ୍ତି ଜଳବାୟୁ ପରିବର୍ତ୍ତନ ପ୍ରଭାବକୁ ହ୍ରାସ କରିବା ତଥା ପୃଥିବୀର ନିରନ୍ତର ବିକାଶ ଦିଗରେ ଭାରତ କାର୍ଯ୍ୟ କରିଚାଲିବ ବୋଲି ଶ୍ରୀ ମୋଦି କହିଚ୍ଚନ୍ତି

ନୌବାହିନୀ କମାଣ୍ଡର୍ମାନଙ୍କ ମଧ୍ୟରେ ଭାବ ବିନିମୟ ଲାଗି ଏହି ସମ୍ମିଳନୀ ହେଉଛି ସର୍ବୋଚ୍ଚ ଫୋରମ୍

ଆସନ୍ତାକାଲି ଏହି ସମ୍ମିଳନୀର ଉଦ୍ଘାଟନୀ ସମାରୋହରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଉଦ୍ବୋଧନ ଦେବା ସହ ନୌବାହିନୀ କମାଣ୍ଡର୍ମାନଙ୍କ ସହିତ କଥାବାର୍ତ୍ତା କରିବେ

ଗତକାଲି ବାର୍ଷିକ 'ଚିଥିରା ପୌର୍ଷମୀ' ଅବସରରେ ଆୟୋଜିତ ମନ୍ଦିର ମୁଦ୍ରା ବଙ୍କନ ସମାରୋହରେ ଶହ ଶହ ଲୋକ ଏକତ୍ର ହୋଇଥିବା ବେଳେ ଏହି ଦୃଃଖଦ ଘଟଣା ଘଟିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳାଚକଟାରେ ପ୍ରାଣହରାଇ ଥିବା ଲୋକମାନଙ୍କ ପ୍ରତି ଗଭୀର ଦୁଃଖ ପ୍ରକାଶ କରିଛନ୍ତି

ଆଇପିଏଲ୍ ବାଙ୍ଗାଲୋରଠାରେ ଅନୁଷ୍ଠିତ ଆଇପିଏଲ୍ କ୍ରିକେଟ୍ର ଏକ ମ୍ୟାଚ୍ରେ ଗତକାଲି ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର ଚେନ୍ନାଇ ସ୍ରପରକିଙ୍ଗସ୍ ବିର୍ଦ୍ଧରେ ଏକ ରନ୍ରେ ଚମକପ୍ରଦ ବିଜୟ ହାସଲ କରିଛି

ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର୍ ଏବଂ ପୂର୍ବ ବେସାମରିକ ବିମାନ ଚଳାଚଳ ସଚିବ ଶ୍ରୀ ଜୈଦି ଜେଟ୍ ଏୟାର୍ଓ୍ବେଜ୍ ବୋର୍ଡ଼ରେ ଗତବର୍ଷ ଅଗଷ୍ଟରେ ଯୋଗ ଦେଇଥିଲେ ଜେଟ୍ ଏୟାର୍ଓ୍ବେଜ୍ ପକ୍ଷରୁ ଆଜି କୁହାଯାଇଛି ଶ୍ରୀ କୈଦି ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଛନ୍ତି